ରାକ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସଂପର୍କିତ କଂଗ୍ରେସ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ବାଚସ୍ୱତି ଗ୍ରହଶ କରିନଥିଲେ

ଫଳରେ ପ୍ରଶ୍ନ ଉତ୍ତର ଶୂନ୍ୟ କାଳ କାର୍ଯ୍ୟକ୍ରମ ହୋଇପାରି ନଥିଲା

ଆଜି ଝାରସୁଗୁଡ଼ାରେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍ ପହଞ୍ଚି ସମସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି

ମୋଦିଙ୍କୁ ଭବ୍ୟ ସ୍ୱାଗତ ପାଇଁ ଜିଲ୍ଲା ବିଜେପି ନେତା ଓ କର୍ମୀ ବେଶ୍ ଉସାହିତ ହୋଇ ରହିଛନ୍ତି